ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଆଶାର କିରଣ ଓ ଆଲୋକ ବର୍ତ୍ତିକା

ଅଗ୍ରାଧକାର ଭିତ୍ତିରେ ଜିଲ୍ଲାସ୍ଟରେ ଗୋଟିଏ ସ୍କଲ୍ ବଛାଯିବ ସେହି ସ୍କଲ୍ରେ ଇଂରାଜୀ ସମେତ ଅନ୍ୟ ଦୁଇଟି ବିଷୟରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବ ଏହା ସଫଳ ହେବା ପରେ ବ୍ଲକସ୍ତରରେ କାଯ୍ୟକାରୀ କରାଯିବ ବୋଲି ଶ୍ରୀ ଦାସ ସ୍ୟଚନା ଦେଇଛନ୍ତି

ବିଭାଗ ପକ୍ଷର୍ଠ ଘୋଷଣା କରାଯାଇଛି

ସେଥିପାଇଁ ଦେଶର କୋଶ ଅନୁକୋଶରେ ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟ ପହଞ୍ଚଥିବାବେଳେ ଏଥପାଇଁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିକେ ଶର୍ମା ନିରାପଉା ସମ୍ୟନ୍ଧୀୟ ଏକ ସମୀକ୍ଷା ବୈଠକ କରିଛନ୍ତି

ଜଳମଗ୍ନ ହୋଇଥିବା ରାସ୍ତା ଓ ପୋଲ ଉପରେ ଯାତାୟତ ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି

ସେହିପରି ସାଲେଭଟା ଗାଇଖାଇ ନଦୀରେ ବନ୍ୟା ଯୋଗୁଁ ସାଲେଭଟା ଡୁଡୁକା ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି

ଆଜି ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଛି ବର୍ଷା ଯୋଗୁଁ ଆକି କିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିଥିବା ଜଣାପଡ଼ିଛି ଆକି ସକାଳ୍ ବର୍ଷା ଲାଗିରହିଥିବାରୁ କିଲ୍ଲର ବିଭିନ୍ନ ସ୍ଚାନରେ ଥିବା ଛୋଟବଡ଼ ନଦୀରେ ବର୍ଷା ଜଳ ପ୍ରବାହିତ ହୋଇ ଯାତାୟତରେ ସମସ୍ୟା ଦେଖାଦେଇଛି

ବଲାଙ୍ଗିର ବରଗଡ଼ ରେଳଲାଇନ୍ର ଡୁଙ୍ଗୁରିପାଲିଠାରେ ଇସ୍ସାତ ଏକ୍ପ୍ରେସ୍ ଅଟକି ରହିଛି